କଟକସ୍ତିତ ଭୁବନାନନ ଇଂକିନିୟରିଂ ସ୍କୁଲ୍ ପରିସରରୁ ପୁଲିଂ ଓ ପୁଲିସ୍ ଦଳ ସ୍ୱତନ୍ତ ଗାଡ଼ିରେ ବିଭିନ୍ନ ବୁଥ୍କୁ ଯାଉଛନ୍ତି

କେନ୍ ଝର ମାଇନିଂ କଲେଜ ଆଗରେ ଚାଷୀ ଧାରଣାରେ ବସିଥିବା ଜଣାପଡ଼ିଛି ଏହା ସହ ବୁଥ୍କୁ ପୋଲିଂ ପାର୍ଟି ଯିବା ପୂର୍ବରୁ ବିରୋଧ କରୁଛନ୍ତି

ବୋମାମାଡ଼ ଗଞାମ ଜିଲ୍ଲା ଗୋପାଳପୁର ଥାନା ବଡ଼ଗୁମୁଳା ଗ୍ରାମରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି

ମୃତକଙ୍କ ପରିଚୟ ମିଳିପାରି ନାହି

ସେହି ସମୟରେ ଏକ ଟ୍ରେଲର ତାଙ୍କୁ ଧକୁ ଦେଇଥିଲା

ଏହି ଦୂର୍ଘଟଶାରେ ତିନିବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଶିଶୁ ଗୁରୁତର ହୋଇପଡ଼ିଛନ୍ତି ଗୁରୁତର ଶିଶୁଙ୍କୁ ରାଇରଙ୍ଙପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି